ଓଡ୍ରାଫ ଅଗ୍ବିଶମ ଓ ଏନ୍ଡିଆର୍ଏଫ୍ ଦଳକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି

ଏହି କିଲ୍ଲା ଗୁଡ଼ିକରେ ଥିବା ଆଶ୍ରୟସ୍ଛଳ ଗୁଡ଼ିକୁ ପ୍ରସ୍ତୁତ ରଖାଯିବା ସହ ଆବଶ୍ୟକସ୍ତୁଳେ ରକ୍ଷାଖାଦ୍ୟ ପାନୀୟଜଳ ଓ ଔଷଧ ଯୋଗାଇଦେବାର ବ୍ୟବସ୍କା କରାଯାଇଛି ବନ୍ୟା ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଶୀ ନଦୀର ଜଳସ୍ତର ବିପଦସଙ୍କେତ ତଳକୁ ଖସିଆସିଛି

ଆସନ୍ତାକାଲି ମଧ୍ଧ ସମସ୍ତ ବ୍ୟାଙ୍କ ଖୋଲା ରହିବ

ଜଙ୍ଗଲ ମଧ୍ଧ ଦେଇ ଯାଉଥିବାବେଳେ ଆତଙ୍କବାଦୀଙ୍କ ଆକ୍ରମଶରେ ସେ ସହିଦ ହୋଇଥିଲେ

ଆସନ୍ତାକାଲି ତାଙ୍କ ମରଶରୀର ପହଞ୍ ବା ପରେ ସମ୍ମର୍ଶ୍ୱ ରାଷ୍ଟୀୟ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସମ୍ମନ୍ନ କରାଯିବ

ଗତକାଲି ରାଜ୍ୟର ବିଭିନ୍ ବାର୍ ଆସୋସିଏସନ୍ର ପ୍ରତିନିଧି ଓ ଆଇନ୍ଜୀବୀ ସଂଘର କର୍ମକର୍ତାଙ୍କ ବୈଠକ ହାଇକୋର୍ଟ ବାର୍ ଆସୋସିଏସନ୍ରେ ଅନୁଷ୍ିତ ହୋଇଯାଇଛି

ଆସନ୍ତା ବୁଧବାର ଦିନ ପରବର୍ଭୀ ପଦକ୍ଷେପ ବିଷୟରେ ପୁଶିଥରେ ବୈଠକରେ ନିଷ୍ବଭି ନିଆଯିବ